ଏହି ସେକ୍କର ହେଲେ ଉଭୟ ରାକ୍ୟର ସାଂସ୍କୃତିକ ମିଶ୍ରଣ ହେବ ବୋଲି ମୁଖ୍ୟମନ୍ତୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି

ଏହି ମର୍ମରେ କେନ୍ଦ୍ର କୃଷିମନ୍ତୀ ରାଧାମୋହନ ସିଂହ ରାଜ୍ୟ କୃଷିମନ୍ତୀ ପ୍ରଦୀପ ମହାରଥୀଙ୍କୁ ଚିଠି ଲେଖିଛନ୍ତି

ଏହି ଅବସରରେ ଆଜିଠାରୁ ଶ୍ରୀମନ୍ଦିରରେ ଶ୍ରୀକୀଉମାନଙ୍କର ଏକମାସ ବ୍ୟାପୀ ପହିଲିଭୋଗ ନୀତି ଆରମ୍ ହୋଇଛି

ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ପୁରୁଷ ହକି ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଅନୁଷିତ ହେବ

ଏଥିରେ କ୍ରିକେଟ୍ ତାରକା ଭାରତରନ୍ ସଚିନ୍ ତେନ୍ଦୁଲକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି